ଏବଂ ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି ଶ୍ରୀମନ୍ଦିରରେ ସ୍ୱତନ୍ତ ନୀତି

ଏହିସବୁ କାର୍ଯ୍ୟକ୍ରମରେ ଫୁଲବାଶୀ ବିଧାୟକ ଡୁଗୁନି କହଁର ଉଉଦୟଗିରି ବିଧାୟକ ଜାକବ୍ ପ୍ରଧାନ ଜିଲ୍ଲାପାଳ ବୂନ୍ଦା ଡି ତଥା ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ

ଏହି ମର୍ମରେ କେନ୍ଦ କୃଷିମନ୍ତୀ ରାଧାମୋହନ ସିଂହ ରାଜ୍ୟ କୃଷିମନ୍ତୀ ପ୍ରଦୀପ ମହାରଥୀଙ୍କୁ ଚିଠି ଲେଖିଛନ୍ତି

ଏହି ସେକ୍କର ହେଲେ ଉଭୟ ରାଜ୍ୟର ସାଂସ୍କୃତିକ ମିଶ୍ରଣ ହେବ ବୋଲି ମୁଖ୍ୟମନ୍ତୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ହକି ଆକି ବିଶ୍ୱକପ୍ ହକିର ଫାଇନାଲ ମ୍ୟାଚ୍

ଆଜି ମଧ୍ଧ ହକି ବିଶ୍ୱକପ୍ ଟୁର୍ଣ୍ଆମେଙ୍କର ଉଦ୍ଯାପନୀ ସମାରୋହ ଅନୁଷିତ ହେବ

ଏହାର ପ୍ରଭାବରେ ଆକି ଓ ଆସନ୍ତାକାଲି ରାକ୍ୟର ଦକ୍ଷିଣ ଓ ଆଭ୍ୟନ୍ତରୀଣ ଅଞ୍ଚଳ ସମେତ ଉପକୁଳ ଅଞ୍ଚଳରେ ବର୍ଷା ହେବାର ସୟାବନା ରହିଛି

ଏଥିସହ ଅମଳ ହୋଇ ବିଲରେ ପଡ଼ିଥିବା ଫସଲକୁ ସୁରକ୍ଷିତ ସ୍ତାନରେ ରଖିବା ଲାଗି ପରାମର୍ଶ ଦିଆଯାଇଛି

ସମୁଦ୍ର ଅଶାନ୍ତ ରହୁଥିବାରୁ ମହ୍ୟଜୀବୀମାନଙ୍ଙୁ ଆକି ଓ ଆସନ୍ତାକାଲି ସମୁଦ୍ର ମଧ୍ଧକୁ ଯିବାକୁ ବାରଣ କରାଯାଇଛି

ଶ୍ରୀମ ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି

ଏହି ନୀତି ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଚାଲିବ

ଭିଡ଼କୁ ଦୁଷିରେ ରଖ୍ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍କା ଗ୍ରହଣ କରାଯାଇଛି